ସେ କହିଛନ୍ତି ଭାରତ ବିଶ୍ୱର ସର୍ବବୃହତ୍ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ହାତକୁ ନେବା ସହ ନିଜର ନାଗରିକମାନଙ୍କୁ ଖୁବ୍ଶୀଘ୍ର ଟିକା ଦେବାର ସଫଳତା ହାସଲ କରିଛି

ଏଥିପାଇଁ ତାଙ୍କ ନିକଟକୁ ସାରା ବିଶ୍ୱର ବିଭିନ୍ନ ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କଠାରୁ ପ୍ରଶଂସାର ସୁଅ ଛୁଟୁଛି ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ଭାରତ ଔଷଧ ଏବଂ ଟିକା କ୍ଷେତ୍ରରେ ଆମ୍ନିର୍ଭର ହୋଇପାରିଥିବାରୁ ଏହା ନିକଟରେ ବିଶ୍ୱ ପାଇଁ ସେବା ଯୋଗାଇଦେବାର କ୍ଷମତା ରହିଛି ଏହା ହିଁ ଆମ୍ନିର୍ଭର ଭାରତ ଅଭିଯାନର ମ୍ବଳମନ୍ତ୍ର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ଭାରତ ଅଧିକର୍ତ ଅଧିକ ଦକ୍ଷ ହେଲେ ସମଗ୍ର ବିଶ୍ୱ ଏହାଦ୍ୱାରା ଉପକୃତ ହେବ ପ୍ରଧାନମନ୍ତ୍ରୀ କହିଛନ୍ତି କରୋନା ବିରୋଧରେ ଆମର ସଂଗ୍ରାମକୁ ଏକବର୍ଷ ପୂରିଯାଇଛି ଇତିମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଲୋହରି ମକରସଂକ୍ରାନ୍ତି ପୋଙ୍ଗଲ ଓ ବିହୁ ଭଳି ପର୍ବପର୍ବାଣି ପାଳିତ ହୋଇଛି

ଓଡ଼ିଶାର ରାଉରକେଲାର ଭାଗ୍ୟଶ୍ରୀ ସାହୁଙ୍କ ସମ୍ପର୍କରେ ସ୍ବଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଭାଗ୍ୟଶ୍ରୀ ପଟ୍ଟଚିତ୍ର ଶିଖିବା ଆରମ୍ଭ କରି ଏହି କଳାରେ ସିଦ୍ଧହସ୍ତ ହୋଇପାରିଛନ୍ତି ପଟ୍ଟଚିତ୍ରରେ ନୃତନ ସୂଜନଶୀଳତା ଆଣି ଏହାକୁ ଦେଶବାସୀଙ୍କ ନିକଟରେ ଉପସ୍ଥ୍ୟପିତ କରିବାର ପ୍ରୟାସ ଜାରି ରଖିବେ ବୋଲି ଭାଗ୍ୟଶ୍ରୀ କହିଥିଲେ ସେହିପରି ଝାଡ଼ଖଣ୍ଡର ଡୁମ୍କା ଅଞ୍ଚଳର କଣେ ଅଧ୍ୟକ୍ଷକଙ୍କ ଅବତାରଣା କରି ପ୍ରଧାନମନ୍ତ୍ରୀ କହିଛନ୍ତି ସେ ବିଦ୍ୟାଳୟର କାନ୍ତୁଗୁଡ଼ିକରେ ଇଂରାଜୀ ଓ ହିନ୍ଦୀ ବର୍ଷ୍ଣମାଳାର ଅକ୍ଷରଗୁଡ଼ିକ ଚିତ୍ରିତ କରାଇଛନ୍ତି ଏହା ପିଲାମାନଙ୍କୁ ପଢ଼ିବାରେ ବେଶ୍ ସହାୟକ ହୋଇଛି ଏଭଳି ଉଦ୍ୟମର ପ୍ରଧାନମନ୍ତ୍ରୀ ବେଶ୍ ପ୍ରଶଂସା କରିଛନ୍ତି

ସରକାର ବ୍ୟକ୍ତିଗତ ଓ ସାମୁହିକ ଭାବେ ସଡ଼କ ସୁରକ୍ଷା କ୍ଷେତ୍ରରେ ବିଭିନ୍ନ ପ୍ରକାର ଉଦ୍ୟମ କରୁଥିବା ପ୍ରଧାନମନ୍ତ୍ରୀ ସ୍ନଚନା ଦେଇଛନ୍ତି ସଡ଼କ ସୁରକ୍ଷା ସମ୍ପର୍କିତ ନ୍ତଆ ନ୍ତଆ ସ୍ଲୋଗାନ ଓ ବାର୍ତ୍ତା ମାଇଁ ଗଭ୍କୁ ପଠାଇବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଚ୍ଛନ୍ତି କୋଲକାତାର ଅପର୍ଶ୍ଣା ଦାସ ଫାଷ୍ଟଟ୍ୟାଗ୍ କାର୍ଯ୍ୟକ୍ରମର ପ୍ରଶଂସା କରି ନମୋ ଆପ୍ରେ ଦେଇଥିବା ମତାମତ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସ୍ଟଚନା ଦେଇଥିଲେ ସେ କହିଥିଲେ ଅପର୍ଣ୍ଣା କହିଛନ୍ତି ଫାଷ୍ଟ୍ୟାଗ ଦ୍ୱାରା ଯାତ୍ରା କରିବାର ଅନୁଭବ ବଦଳି ଯାଇଛି ଟୋଲ୍ପ୍ଲାଜା ଗୁଡ଼ିକରେ ଆଉ ବେଶୀ ସମୟ ଅପେକ୍ଷା କରିବାକୁ ପଡୁନାହିଁ

ଦେଶବାସୀ ସଡ଼କ ସୁରକ୍ଷାର ସମସ୍ତ ନିୟମାବଳୀ ମାନିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି

ଉତ୍ତରାଖଣ୍ଡର ମାୟାବତୀସ୍ଥିତ ଅଦ୍ୱୈତ ଆଶ୍ରମ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି

'ପ୍ରବୁଦ୍ଧ ଭାରତ' ପତ୍ରିକା ଭାରତର ପୁରାତନ ଆଧ୍ୟାତ୍ମିକ ଞ୍ଜାନର ପ୍ରଚାର ଓ ପ୍ରସାରର ମୁଖ୍ୟ ମାଧ୍ୟମ ଥିଲା ଭିପି ଇନାଗୁରେସନ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟାନାଇଡୁ 'ଦିଲ୍ଲୀହାଟ'ଠାରେ ଆସନ୍ତାକାଲି ଜାତୀୟ ଆଦିବାସୀ ଉହବ 'ଆଦି ମହୋସବ'ର ଶୁଭ ଉଦଘାଟନ କରିବେ

ସମଗ୍ର ଦେଶର ଆଦିବାସୀ ସମୁଦାୟଙ୍କ ଦ୍ୱାରା ପ୍ରସ୍ତୁତ ସମୃଦ୍ଧ ଓ ବିବିଧତାପୂର୍ଣ୍ଣ ହସ୍ତକଳା ଓ ସଂସ୍କୃତିକୁ ଗୋଟିଏ ସ୍ଥାନରେ ପ୍ରଦର୍ଶିତ କରାଇ ସେସବୁକୁ ଜନସାଧାରଣଙ୍କ ମଧ୍ୟରେ ପରିଚିତ କରାଇବା ଦିଗରେ ଏହି ଉସବ ମାଧ୍ୟମରେ ପ୍ରୟାସ କରାଯାଉଛି

ସଂସଦରେ ବଜେଟ୍ ଉପସ୍ଥାପିତ ହେବା ପୂର୍ବରୁ ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କେୟାନାଇଡୁ ଆକି ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି ରାଜ୍ୟସଭାର କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସବୁ ରାଜନୈତିକ ଦଳର ସହାୟତା ଲୋଡିବା ପାଇଁ ଏହି ବୈଠକ ଡକାଯାଇଛି ଗତ ଶୁକ୍ରବାର ସଂସଦର ମିଳିତ ସଭାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମ୍ବୋଧନ ପରେ ବଜେଟ୍ ଅଧିବେସନ ଆରମ୍ଭ ହୋଇଥିଲା ଗତ ଶ୍ରକ୍ରବାର ଲୋକସଭା ବାଚସ୍କତି ଓମ୍ ବିର୍ଲା ମଧ୍ୟ ସବୁ ରାଜନୈତିକ ଦଳର ନେତାମାନଙ୍କ ସହ ଆଲୋଚନା କରିଥିଲେ

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ବଜେଟ୍ ଉପସ୍ଥାପନର ପ୍ରତ୍ୟକ୍ଷ ଧାରାବିବରଣୀ ପ୍ରସାରଣ କରାଯିବ କାର୍ଯ୍ୟକ୍ରମ ମଧ୍ୟରେ କେନ୍ଦ୍ର ବଜେଟ୍ ଉପରେ ବିଶେଷଜ୍ଞମାନଙ୍କ ଦ୍ୱାରା ବିଶ୍ଳେଷଣ ସ୍ୱତନ୍ତ୍ର ବଜେଟ୍ ବୁଲେଟିନ୍ ବଜେଟ୍ ଉପରେ ଲୋକମାନଙ୍କର ପ୍ରତିକ୍ରିୟା ଓ ଅନେକ ସାକ୍ଷାତ୍କାର ସ୍ଥାନ ପାଇବ

ଏହା ଏଫ୍ଏମ୍ ଗୋଲ୍ଡ୍ ଚ୍ୟାନେଲ୍ ଓ ଅନ୍ୟାନ୍ୟ ଫ୍ରିକୁଏନ୍ସି ଗୁଡ଼ିକରେ ଉପଲହ୍ଧ ହେବ

ଦେଶରେ ଚିକିିିିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି

ଏହି ଅବସରରେ ତାଙ୍କର ପତ୍ନୀ ସବିତା କୋବିନ୍ଦ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଓ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଉପସ୍ଥିତ ଥିଲେ

ଏହା 'ଜାତୀୟ ଟିକାକରଣ ଦିବସ' ଓ 'ପୋଲିଓ ରବିବାର' ଭାବେ ମଧ୍ୟ ଜଣାଶୁଣା

ତେବେ ବର୍ତ୍ତମାନ ମଧ୍ୟ ପୋଲିଓ ବିରୋଧରେ ସମସ୍ତେ ସଜାଗ ରହିବାକୁ ସେ ପରାମର୍ଶ ଦେଇଛନ୍ତି

ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ କାଭେଡକର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ସିନେମା ହଲ୍ର ଅଡିଟୋରିୟମ ଥିଏଟର ଓ ମଲ୍ଟିପ୍ଲେକ୍ସ ଗୁଡ଼ିକରେ ଏବେ ସମସ୍ତ ସିଟ୍ରେ ଦର୍ଶକମାନେ ବସିପାରିବେ ତେବେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ପଦକ୍ଷେପ ନେଇପାରିବେ ବୋଲି ଶ୍ରୀ ଜାଭେଡକର କହିଛନ୍ତି